ଦୂଇଦେଶ ଆନ୍ତର୍ଜାତିକ ସନ୍ତାସବାଦ ଉପରେ ବ୍ୟାପକ ରାଜିନାମା ଶୀଘ୍ର ଗୃହୀତ ପାଇଁ ଆହ୍ବାନ ଦେଇଛନ୍ତି

ଏବଂ ପାକିସ୍ତାନ ଆଜି ଏହାର ରାଷ୍ଟ୍ରପତିକୁ ନିର୍ବାଚିତ କରିବ

ସନ୍ତାସବାଦ ବିପଦ ଉପରେ ଉଭୟ ଭାରତ ଓ ସାଇପ୍ରସ୍ ଉଦ୍ବେଗ ପ୍ରକାଶ କରି ଏହାର ମ୍ଚଳୋତ୍ପାଟନ ପାଇଁ ଆନ୍ତର୍ଜାତିକ ସନ୍ତାସବାଦ ସଂକ୍ରାନ୍ତ ବ୍ୟାପକ ରାଜିନାମାକୁ ଶୀଘ୍ର ଗୃହୀତ କରାଯିବା ଲାଗି ଆହ୍ୱାନ ଦେଇଛନ୍ତି ଅର୍ଥନୈତିକ ଗୁଇନ୍ଦା ତଥ୍ୟର ଆଦାନପ୍ରଦାନ ଓ ପରିବେଶ କ୍ଷେତ୍ରରେ ଦୁଇଦେଶ ଦୁଇଟି ବୁଝାମଣା ସ୍କାରକପତ୍ର ସ୍ୱାକ୍ଷର କରିଛନ୍ତି ଏହାପ୍ରର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ସାଇପ୍ରସ୍ ରାଷ୍ଟ୍ରପତି ନିକୋସ ଆନାଷ୍ଟେସିଆଡିସ୍ଙ୍କ ମଧ୍ୟରେ ଗତକାଲି ନିକୋସିଆରେ କଥାବାର୍ତ୍ତା ହୋଇଥିଲା

ଏହାହେଲେ ଦୁଇଦେଶ ମଧ୍ୟରେ ପୁଞ୍ଜିନିବେଶ ବୃଦ୍ଧି ପାଇବ ପ୍ରଦ୍ ଷଣମୁକ୍ତ ଶକ୍ତି ଉତ୍ପାଦନ ତଥା ସ୍ଥାୟୀ ବିକାଶ ପାଇଁ ଆନ୍ତର୍ଜାତିକ ସୌର ମେଣ୍ଟରେ ସାମିଲ ହେବାକୁ ଶ୍ରୀ କୋବିନ୍ଦ ସାଇପ୍ରସ୍କୁ ଆମନ୍ତ୍ରଣ କରିଛନ୍ତି ସାଇପ୍ରସ୍କୁ ତାଙ୍କ ଗସ୍ତର ଆଜି ତୂତୀୟ ଦିନରେ ରାଷ୍ଟ୍ରପତି ସାଇପ୍ରସ୍ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେବେ ଏହାପରେ ସେ ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କର ଏକ ପ୍ରତିମ୍ଭି ଉନ୍କୋଚନ କରି ସେଠାରୁ ବୁଲଗାରିଆ ଅଭିମ୍ରଖେ ଯାତ୍ରା କରିବେ

ନିରାପତ୍ତା ସ୍ନତ୍ରରୁ ମିଳିଥିବା ଖବର ଅନୁସାରେ ଗୁରୁତର ଭାବେ ଆହତ ଜଣେ ଯବାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ପାଇଁ ହସ୍କିଟାଲକୁ ସ୍ଥାନାନ୍ତରିତ କରାଯାଇଛି ଅନ୍ୟ ଜବାନମାନେ ସାମାନ୍ୟ ଆଘାତ ପାଇଛନ୍ତି ଆକ୍ରମଣକାରୀମାନଙ୍କୁ ଧରିବା ପାଇଁ ସେହି ଅଞ୍ଚଳରେ ଖୋଜାଖୋଜି ଆରମ୍ଭ ହୋଇଛି

ଆଇଆଣ୍ଡବି ମିନିଷ୍ଟ୍ରି ଦଳିତ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ଅନୁସ୍ଚିତ କାତିର ଲୋକମାନଙ୍କ ପାଇଁ ଦଳିତ ଶବ୍ଦ ବ୍ୟବହାର କରିବାରୁ ନିବୂତ୍ତ ରହିବାକୁ ଗଶମାଧ୍ୟମକୁ ପରାମର୍ଶ ଜାରି କରିଛି ଏଥିପାଇଁ ବୟେ ହାଇକୋର୍ଟ ଗତ ଜୁନ୍ ମାସରେ ମନ୍ତ୍ରଣାଳୟକୁ ଏକ ପରାମର୍ଶ ଜାରିକରି ଦଳିତ ଶବ୍ଦ ବ୍ୟବହାର ନକରିବା ପାଇଁ ମଣମାଧ୍ୟମକୁ ନିର୍ଦ୍ଦେଶ ଦେବା ବିଷୟର ବିଚାର କରିବାକୁ କହିଥିଲେ ମନ୍ତଶାଳୟ କହିଛି ସିୟିଧାନ ଅନୁସାରେ ଅନୁସ୍ଚିତ କାତି ପାଇଁ ସିଡ୍ୟୁଲ୍ କାଷ୍ଟ ଶବ୍ଦ ବ୍ୟବହାର କରାଯାଉଛି ତେଣୁ ଅନ୍ୟ ଭାରତୀୟ ଭାଷା ଗୁଡ଼ିକରେ ଏହାର ଅନୁବାଦ କରାଯାଇ ଶବ୍ଦ ବ୍ୟବହାର କରାଯିବ

ସ୍ୱରାଷ୍ଟ୍ର ବିଭାଗ ଯୁଗ୍କ ସଚିବ କେବି ସିଂଙ୍କ ନେତୃତ୍ୱରେ ଏହି ଟିମ୍ ସର୍ବାଧକ କ୍ଷତିଗ୍ରସ୍ତ ଦିମାପ୍ରର ଓ୍ୱଖା କୋହିମା ଓ ଫେକ ଜିଲ୍ଲା ଗସ୍ତ କରିବେ ସେମାନେ କ୍ଷତିଗ୍ରସ୍ତ ଲୋକମାନଙ୍କ ସହ କଥାବାର୍ତ୍ତା କରିବେ ନାଗାଲାଣ୍ଡ ସରକାରଙ୍କ ସଚିବ ରୋବିଲାତୋ ମୋର୍ କହିଛନ୍ତି ନାଗାଲାଣ୍ଡ ରାଜ୍ୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷ ଘରୋଇ ବିଭାଗ ଓ ଜିଲ୍ଲା ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷ କେନ୍ଦ୍ରୀୟ ଚିମ୍କୁ କ୍ଷତିଗ୍ରସ୍ତ ଅଞ୍ଚଳକୁ ନେଇଯିବେ

କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଏକ୍ ବୈଠକରେ ଅଧ୍ୟକ୍ଷତା କରି କହିଛନ୍ତି ପରିସ୍ଥିତି ନିୟନ୍ତଣାଧୀନ ଥିବାରୁ ଲୋକମାନେ ଭୟଭୀତ ହେବାର କୌଣସି କାରଣ ନାହିଁ ମହାମୁଦ୍ରା ଯୋଜନା ମହାରାଷ୍ଟ୍ରରେ ମୁଦ୍ରା ଯୋଜନା ସ୍ୱୟଂ ନିଯୁକ୍ତ ବ୍ୟକ୍ତିମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରୁଛି ସେହି ଲୋକମାନେ କ୍ଷୁଦ୍ର ଓ ଛୋଟ ବ୍ୟବସାୟ ଆରମ୍ଭ କରିପାରୁଛନ୍ତି ଏହି ଯୋଜନା ସେମାନଙ୍କୁ ଅର୍ଥନୈତିକ ଓ ସାମାଜିକ ଦୂଷ୍ଟିରୁ ସଶକ୍ତ କରିପାରୁଛି

ଓଡ଼ିଶା ସେସନ ଓଡ଼ିଶା ବିଧାନସଭାର ବର୍ଷାକାଳୀନ ଅଧିବେଶନ ଆକ୍ରିଠାରୁ ଆରମ୍ଭ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀ ଓ ଅନ୍ୟ ଦିବଙ୍ଗତ ନେତାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଅଧିବେସନକୁ ଆଜିପାଇଁ ମୁଲତବୀ କରାଯାଇଛି

ମୁମ୍ୟାଇ ସହରତଳି ଅଞ୍ଚଳରେ ଏହି ଦୂର୍ଘଟଣା ଘଟିଛି ମୃତବ୍ୟକ୍ତି ଜଣକ ଧାରଭି ଅଞ୍ଚଳର ବୋଲି ଜଣାପଡିଛି

ନ୍ୟଟ୍ରେସନ ମନ୍ତୁ କୁ ପୋଷଣ ବିରୁଦ୍ଧରେ ସଂଗ୍ରାମ ପାଇଁ ଆଜିଠାରୁ ସମଗ୍ର ଦେଶରେ ଜାତୀୟ ପୁଷ୍ଟି ମାସ ପାଳନ କରାଯାଉଛି କୁପୋଷଣ ସମ୍ଭନ୍ଧରେ ସଚେଚନତା ସୃଷ୍ଟି ପାଇଁ ମହିଳା ଓ ଶିଶୁକଲ୍ୟାଣ ମନ୍ତଶାଳୟ ଦ୍ୱାରା ଏହି ସମୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ ଗତ ଜୁଲାଇ ମାସରେ ପୋଷଣ ଅଭିଯାନ ଅଧୀନରେ ଭାରତର ପୁଷ୍ଟି ଚ୍ୟାଲେଞ୍ଜଗୁଡ଼ିକ ଉପରେ ଅନୁଷ୍ଠିତ ଜାତୀୟ ପରିଷଦର ଦ୍ୱିତୀୟ ବୈଠକ ସମୟରେ ସେପ୍ଟେମ୍ବର ମାସକୁ ଜାତୀୟ ପୁଷ୍ଟି ମାସ ଭାବେ ପାଳନ କରିବାଲାଗି ନିଷ୍ପଭି ନିଆଯାଇଥିଲା

ପ୍ରତୀରକ୍ଷା ମୁଖପାତ୍ର କର୍ଷ୍ଣେଲ ସମ୍ଭିତ ଘୋଷ କହିଛନ୍ତି ପାଇଲଟ ସଫଳତାର ସହ ବିମାନରୁ ବାହାରି ଯାଇ ନିରାପଦ ଅଛନ୍ତି ଦୁର୍ଘଟଣାର କାରଣ ସଂକ୍ରାନ୍ତରେ ତଦନ୍ତ କରାଯିବା ବିଷୟ ସେ ଜଣାଇଛନ୍ତି

ଶାସକ ପାକିସ୍ତାନ ତେହେରିକେ ଇନ୍ସାଫ୍ ପାର୍ଟି ପ୍ରାର୍ଥୀ ଅରିଫ୍ ଆଲ୍ବି ବିଜୟୀ ହେବାର ଆଶା କରାଯାଉଛି କାରଣ ବିରୋଧୀ ଦଳ ମାନେ ଜଣେ ସର୍ବସମ୍ମତ ପ୍ରାର୍ଥୀ ଦେବାରେ ବିଫଳ ହୋଇଛନ୍ତି

ବିଦାୟୀ ରାଷ୍ଟ୍ରପତି ମାମ୍ନୁନ ହୁସେନଙ୍କ କାର୍ଯ୍ୟକାଳ ଶନିବାରଦିନ ଶେଷ ହେବ ଆଲ୍ବିଙ୍କ ବ୍ୟତୀତ ପାକିସ୍ତାନ ପିପୁଲ୍ସ ପାର୍ଟିର ଚୌଧୁରୀ ଏତ୍ଜାଜ ଏହସାନ ଓ କମାଇତେ ଉଲେମା ଏଫ୍ ମୁଖ୍ୟ ମୌଲାନା ଫଜଲ ଉର୍ ରେହମାନ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି ଜାପାନ ଟାଇଫନ ଜାପାନରେ କେବି ଘୁର୍ଷ୍ଣିଝଡ଼ ଭୁପ୍ଦୁଷକୁ ଛୁଇଁବା ସହ ଏହାର ପ୍ରଭାବରେ ଭୀଷଣ ବର୍ଷା ଓ ଖୁବ୍କୋର୍ରେ ପବନ ବହୁଛି ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଲୋକମାନଙ୍କୁ ଶୀଘ୍ର ନିରାପଦ ଅଞ୍ଚଳକୁ ଚାଲିଯିବା ପାଇଁ ନିବେଦନ କରିବା ସହ ଲୋକମାନଙ୍କ ସ୍କରକ୍ଷା ଲାଗି ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି

ସେ ପୂର୍ବତନ ଚାମ୍ପିୟନ ନୋବାକ ଜୋକୋବିଚ୍ଙ୍କୁ ଭେଟିବେ

ନବାରୋ ଆସନ୍ତାକାଲି କ୍ପାଟରଫାଇନାଲରେ ମାଡିସନ କିଜ୍ଙ୍କୁ ଭେଟିବେ